ଜଷ୍ଟିସ ବିମଳ ପ୍ରସାଦ ଦାସ ହେଲେ ଓଡିଶା ମାନବାଧିକାର କମିଶନର ସ୍ଥାୟୀ ଅଧ୍ଧକ୍ଷ

ସେ କହିଛନ୍ତି ଡାକ୍ତରଖାନାକ୍ ଆସ୍ଥିବା ରୋଗୀଙ୍ ମତାମତ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ସେମାନଙ୍ଙୁ ଫୋନ୍ କରାଯିବ

ଆଜି ସଚିବାଳୟରେ ଶିକ୍ଷା ବିଭାଗର ମିଳିତ ବୈଠକରେ ଏହି ଗୁରୁତ୍ୱପୂର୍ଶ୍ଣ ନିଷ୍ବଭି ନିଆଯାଇଛି

ସେହିଭଳି ଆଇନଜୀବୀ ଅସୀମ ଅମିତାଭ ଦାଶ ଓଏଚ୍ଆରସିର ସଦସ୍ୟ ହୋଇଛନ୍ତି

ଆଗକୁ ମଧ୍ଧ ମାଓ ଦମନ ନୀତି ଆହୁରି ଦୂଢଭାବେ କାର୍ଯ୍ୟକାରୀ କରାଯିବ

ଏହି ମଡେଲ ଦ ଓଡିଶାର ଅନ୍ୟ ଅଞ୍ଞଳରେ ମଧ୍ଧ ଲାଗୁ କରାଯିବ

ଏଥିରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଫଳରେ ଘଟଣାସ୍ଥଳରେ ଦୁଇଟି ହାତୀଙ୍କର ମୃତ୍ଧୁ ଘଟିଥିଲାବେଳେ ଅନ୍ୟ ଏକ ହାତୀ ଗୁରୁତର ଆହତ ହୋଇଥିଲା